ଉଭୟ ନେତା ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଦୁଇ ନେତା ମଧ୍ୟ ପ୍ରତିନିଧିସ୍ତରୀୟ କଥାବାର୍ତ୍ତାର ନେତୃତ୍ୱ ନେଇଛନ୍ତି ଏକ ଟ୍ୱିଟ୍ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ସହଭାଗୀତାରେ ଉନ୍ନତି ଏବଂ ସହଯୋଗ ଦୃଢ଼ କରିବା ନେଇ କଥାବାର୍ତ୍ତା ସଫଳ ହୋଇଛି ଭାରତକୁ ତିନିଦିନିଆ ଗସ୍ତରେ ଆସି ଶ୍ରୀ ଟୋବ୍ଗେ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ ଭାରତ ଓ ଭୁଟାନ୍ ମଧ୍ୟରେ ବନ୍ଧୁତା ଓ ସହଯୋଗ ଅସାଧାରଣ ଯାହାକି ସର୍ବଶ୍ରେଷ୍ଠ ବିଶ୍ୱାସ ଓ ଆପୋଷ ବୁଝାମଣା ଉପରେ ପର୍ଯ୍ୟବେସିତ ପିଏମ୍ କନ୍ଫ୍ରେନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ ଦେଶକୁ ଗୌରବାନ୍ୱିତ କରିଛନ୍ତି ଆକି ସକାଳେ ଭିଡ଼ିଓ କନ୍ଫ୍ରେନ୍ସିଂ ମାଧ୍ୟମରେ ଆମେରିକାର ସୌରାଷ୍ଟ୍ର ପଟେଲ୍ ସାଂସ୍କୃତିକ ସମାଜ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଯେଉଁ ଭାରତୀୟମାନେ ଦେଶରୁ ବିଦେଶକୁ ଯାଇଛନ୍ତି ସେମାନେ ସେଠାରେ ଭାରତର ମୂଲ୍ୟବୋଧ ଓ ସଂସ୍କୃତିର ପ୍ରସାର କରିଛନ୍ତି ପ୍ରବାସୀ ଭାରତୀୟମାନଙ୍କର ସଂଖ୍ୟା ଓ ସେମାନଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି ଏକ ପ୍ରଦୂଷଣମୁକ୍ତ ଶକ୍ତି ଉପରେ ବକ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସ୍ୱଚ୍ଛ ଓ ପ୍ରଦୃଷଣମୁକ୍ତ କ୍ଷେତ୍ରରେ ବିଶ୍ୱରେ ନେତୃତ୍ୱ ନେଉଛି ଆନ୍ତର୍ଜାତିକ ସୌର ମେଙ୍କ ଗଠନରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଲୌହ ମାନବ ସର୍ଦ୍ଦାର ପଟେଲ୍ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ପଟେଲ୍ ଦେଶର ଏକତା ଓ ସଂହତି ପାଇଁ ନିଜ ଜୀବନକୁ ଉହର୍ଗ କରିଥିଲେ

ଭାରତ ଗସ୍ତ କରିବା ପାଇଁ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ପ୍ରବର୍ତ୍ତାଇବାକୁ ସେ ସୌରାଷ୍ଟ୍ର ପଟେଲ୍ ସାଂସ୍କୃତିକ ସମାଜର ଲୋକ ଅନୁରୋଧ କରିଛନ୍ତି ଆମେରିକାରେ ରହୁଥିବା ପଟେଲ୍ ସମ୍ପ୍ରଦାୟ ସେଠାରେ ଭାରତୀୟ ପର୍ଯ୍ୟଟନର ପ୍ରଚାର କରିବାକୁ ସେ ଅନୁରୋଧ କରିଛନ୍ତି

ଏହି ଉପସ୍ଥାପନା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଦ୍ୱାରା ପରିଚାଳିତ ହେବ ଯେଉଁ ଯୋଜନା ଉପରେ ହିତାଧିକାରୀମାନେ ଅଭିଜ୍ଞତା ଶୁଣାଇବେ ସେଗୁଡ଼ିକ ହେଲା ପ୍ରଧାନମନ୍ତ୍ରୀ ଉକ୍ୱଳା ଯୋଜନା ମୁଦ୍ରା ଯୋଜନା ସ୍କିଲ୍ ଇଣ୍ଡିଆ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଶ୍ରମିକ କଲ୍ୟାଣ କାର୍ଡ

ଏଥିସହ ଶ୍ରୀ ମୋଦି ମଧ୍ୟ ଏକ ଜନସଭାରେ ଉଦ୍ବୋଧନ ଦେବେ ପ୍ରେଜ୍ ଗୋଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲିଠାରୁ ଗୋଆକୁ ଦୁଇ ଦିନ ଗସ୍ତରେ ଯିବେ ଏକ ସରକାରୀ ଇସ୍ତାହାର ଅନୁସାରେ ସେ ଗୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେବେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସ୍ୱାଗତ ସମ୍ଭର୍ଦ୍ଧନା ଉତ୍ସବରେ ସେ ଯୋଗ ଦେବେ

ଏସ୍ସି ରୋଷ୍ଟର୍ ସୁପ୍ରିମ୍କୋର୍ଟ କହିଛନ୍ତି ଭାରତର ପ୍ରଧାନ ବିଚାରପତି ହେଉଛନ୍ତି କର୍ମସ୍ଟଚୀର ମୁଖ୍ୟ ଏବଂ ବିଭିନ୍ନ ଖଣ୍ଡପୀଠକୁ ମାମଲା ବାଣ୍ଟିବାକୁ ସେ ହକ୍ଦାର ଜଷ୍ଟିସ୍ ଏ କେ ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏକ ପୃଥକ୍ ଯୁଗ୍ମ ରାୟରେ କହିଛନ୍ତି ପ୍ରଧାନ ବିଚାରପତି ସବୁଠାରୁ ବରିଷ ବିଚାରପତି ହୋଇଥିବା ଦୃଷ୍ଟିରୁ ମାମଲାଗୁଡ଼ିକର ବଣ୍ଟନ କ୍ଷେତ୍ରରେ କୋର୍ଟର ପ୍ରଶାସନିକ କାର୍ଯ୍ୟ ତୁଲାଇବାପାଇଁ ତାଙ୍କର ହିଁ କ୍ଷମତା ରହିଛି କୋର୍ଟ କହିଛନ୍ତି ପ୍ରଧାନ ବିଚାରପତି ହେଉଛନ୍ତି ସବୁ ବିଚାରପତିମାନଙ୍କଠାରୁ ଅଗ୍ରଣୀ ଏବଂ ଖଖପୀଠ ମନୋନୀତ କରିବା ଓ ମାମଲାଗୁଡ଼ିକୁ ବଣ୍ଟନ ତାଙ୍କର ସ୍ୱ ଅଧିକାର ଜଷ୍ଟିସ୍ ଏକେ ସିକ୍ରି କହିଛନ୍ତି ସୁପ୍ରିମ୍କୋର୍ଟର ସବୁଠାରୁ ବରିଷ୍ଣ ବିଚାରପତି ଭାବେ ପ୍ରଧାନ ବିଚାରପତି ବିଚାର ବିଭାଗର ନେତା ଓ ମୁଖପାତ୍ର ସେ କହିଛନ୍ତି ବିଚାର ବିଭାଗ ପ୍ରତି ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟିହେଲେ ତାହା ବିଚାର ବିଭାଗପାଇଁ ବିପଦ ବୋଲି ମନେକରିବାକୁ ପଡ଼ିବ ବରିଷ୍ଣ ଆଇନଜୀବୀ ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତିଭ୍ଷଣଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲା ଉପରେ ସୁପ୍ରିମ୍କୋର୍ଟ ଏହି ରାୟ ଦେଇଛନ୍ତି ଜିଏସ୍ଟି ଅଧିଆ ସରକାର ଦେଶରେ କର ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି ନୂଆଦିଲ୍ଲୀଠାରେ ଜିଏସ୍ଟି ର ଏକବର୍ଷ ପୂର୍ତ୍ତୀ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଅର୍ଥ ସଚିବ ହସ୍ମୁଖ ଆଧିଆ କହିଛନ୍ତି ଯେ କିଏସ୍ଟି ଫେରସ୍ତ ପ୍ରଣାଳୀକୁ ସଂପୂର୍ଷ ସ୍ୱୟଂକ୍ରିୟ କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଟା କର୍ରଛନ୍ତି

ସେ କହିଛନ୍ତି ଦେଶର ଅର୍ଥନୈତିକ ସଂଶୋଧନ ପାଇଁ ଜିଏସ୍ଟି ରେ ସଂଶୋଧନ ଆବଶ୍ୟକ ଶ୍ରୀ ଅଧିଆ କହିଛନ୍ତି ଜିଏସ୍ଟି ଆଣିବାର ଶ୍ରେୟ ଅନେକ ଲୋକଙ୍କର

ଆସିଆ ଆଣ୍ଡରବି ସୋଫି ଫେହେମିଦା ଏବଂ ନହିଦା ନସରିନ୍କୁ ଆଜି ଶ୍ରୀନଗରରୁ ଦିଲ୍ଲୀକୁ ଅଣାଯାଇଛି ସେମାନଙ୍କୁ ଜିଲ୍ଲା ଓ ସେସନ୍ ଜଜ୍ ପୁନମ୍ ବାମ୍ଘାଙ୍କ କୋର୍ଟରେ ହାଜର କରାଯାଇଥିଲା

ଏହି ତିନି କଣ ମହିଳାଙ୍କ ବିରୁଦ୍ଧରେ ଚଳିତ ବର୍ଷ ଏପ୍ରିଲ୍ରେ ମାମଲା ରୁକ୍କୁ ହୋଇଥିଲା

ଅମରନାଥ ଯାତ୍ରା ବାର୍ଷିକ ଅମରନାଥ ଯାତ୍ରା ଆଜି ପହଲଗାମ୍ ପଥ ଦେଇ ଆରମ୍ଭ ହୋଇଛି କିନ୍ତୁ ବଲତାଲ୍ ପଥଦେଇ ଯାତ୍ରା ଆଜିକୁ ମିଶାଇ ତୃତୀୟ ଦିନ ପାଇଁ ବନ୍ଦ ରହିଛି ସରକାରୀ ସୂତ୍ରରେ କୁହାଯାଇଛି ପାଗରେ ଉନ୍ନତି ଘଟିବାରୁ ତୀର୍ଥଯାତ୍ରୀମାନଙ୍କୁ ପହଲଗାମ୍ ମଳ ଶିବିରରୁ ଗୁମ୍ଫା ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ବଲତାଲ୍ ପଥରେ ଭୁସ୍କଳନ ଯୋଗୁଁ ଜମିଥିବା ମାଟି ସଫା କରିବା କାର୍ଯ୍ୟ ଜାରି ରହିଛି

ଏହା ପରେ ତୀର୍ଥଯାତ୍ରାକୁ ବନ୍ଦ ରଖାଯାଇଥିଲା ଜାନ୍ମୁ କାଶ୍ମୀର ରାଜ୍ୟପାଳ ଏନ୍ଏନ୍ ବୋରା ବଲତାଲ୍ ମୂଳ ଶିବିର ଗସ୍ତ କରି ପରିସ୍ଥିତିକୁ ସମୀକ୍ଷା କରିଛନ୍ତି

ମାନସରୋବର ନେପାଳରେ ଅଟକି ରହିଥିବା କେଳାଶ ମାନସରୋବର ତୀର୍ଥଯାତ୍ରୀଙ୍କୁ ସ୍ଥାନାନ୍ତରୀତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ସେମାନଙ୍କୁ ଖୁବ୍ ଶୀଘ୍ର ସ୍ଥାନାନ୍ତରିତ କରାଯିବ ଭାରତୀୟ ଦ୍ୱତାବାସ ସମେତ ଉତ୍ତରପ୍ରଦେଶ ସରକାର ଏବଂ ଭାରତୀୟ ରେଳବାଇ ପକ୍ଷରୁ ଅଟକି ରହିଥିବା ତୀର୍ଥଯାତ୍ରୀଙ୍କୁ ସବୁପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇ ଦିଆଯାଉଛି ବାହାରିଚ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଉଛି ଭାରତୀୟ ରେଳବାଇ ପକ୍ଷରୁ ପ୍ରାଥମିକ ଭିତ୍ତିରେ ତୀର୍ଥଯାତ୍ରୀମାନଙ୍କୁ ବିଭିନ୍ନ ଟ୍ରେନ୍ ଜରିଆରେ ନିଜ ଘରକୁ ପଠାଯାଉଛି ଇତି ମଧ୍ୟରେ ନେପାଳ ଦେଇ ଯାଉଥିବା କେଳାଶ ମାନସରୋବର ଯାତ୍ରା ସ୍ୱାଭାବିକ ହେଉଛି ପିଏମ୍ ମୁଖାର୍ଜୀ ଭାରତୀୟ କନସଂଘ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡଃ ସ୍ୟାମା ପ୍ରସାଦ ମଖାର୍ଜୀଙ୍କ ଜନୁବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରଦ୍ଧାଞ୍ଜଳୀ ଅପିଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଡଃ ମୁଖଶର୍ଜୀ ଜଣେ ଉତ୍ତମ ଶିକ୍ଷାବିତ୍ ଦକ୍ଷ ପ୍ରଶାସକ ଓ ଭାରତର ସ୍ୱାଧୀନତା ତଥା ଏକତା ଦିଗରେ ସଂଗ୍ରାମ କରିବାରେ ଜଣେ ମହାନ୍ ବ୍ୟକ୍ତି ଭାବେ ଚିର ସ୍କରଣୀୟ ହୋଇ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ କେଟଲୀ କହିଚନ୍ତି ଡଃ ମୁଖାର୍ଜୀଙ୍କ ଅଖଣ୍ଡ ଭାରତ ଅଭିଯାନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ କବାହାର ଲାଲ ନେହରୁ ସିୟିଧାନରେ ସଂଶୋଧନ କରିଥିଲେ ଯାହା ଡଃ ମୁଖାର୍ଜୀଙ୍କ ବାକ୍ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଆଣିଥିଲା ଫେସ୍ବୁକ୍ ପୋଷ୍ଟରେ ସେ କହିଛନ୍ତି ସମ୍ଭିଧାନରେ ସମସ୍ତ ନାଗରିକଙ୍କୁ ବାକ୍ ସ୍ୱାଧୀନତା ଅଧିକାର ଦିଆଯାଇଛି ସେ କହିଛନ୍ତି ଦେଶ ଶ୍ରୀ ମୁଖାର୍ଜୀଙ୍କୁ ଜଣେ ଦକ୍ଷ ସାଂସଦ କ୍ଟନୀତିଜ୍ଞ ଓ ଜନସଂଘର ପ୍ରତିଷ୍ଠାତା ସଭାପତି ଭାବେ ମନେ ରଖିଛି ଏନ୍ଇଆର୍ ରାଜେନ ଗୋହେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳର ଯଥେଷ୍ଟ ଉନ୍ନତି ହୋଇଛି ବୋଲି ରେଳରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ୍ ଆଜି ତ୍ରିପୁରାରେ କହିଛନ୍ତି ଆକି ଅଗରତାଲାଠାରେ ଅଗରତାଲା ଦେଓଘର ସାପ୍ତାହିକ ଏକ୍କପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଅବସରରେ ସେ ଏହା କହିଛନ୍ତି

ବିଚାରପତି ମହମ୍ମଦ ବଶିର ଏକ ରୁଦ୍ଧ ଦ୍ୱାର ଶୁଣାଣିରେ ଆଜି ରାୟ ଘୋଷଣା କରିଛନ୍ତି